ଶାହା ବୃକ୍ଷରୋପଣ ଅଭିଯାନ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଆସନ୍ତାକାଲି ନୂଆଦିଲ୍ଲୀରେ ବୃକ୍ଷରୋପଣ ଅଭିଯାନର ଶୁଭାରମ୍ଭ କରିବେ ଏହି ଅବସରରେ କୋଇଲା ମନ୍ତ୍ରୀ ପ୍ରହଲାଦ ଯୋଶୀ ଉପସ୍ଥିତ ରହିବେ

ବୃକ୍ଷରୋପଣ ଅଭିଯାନ କୋଇଲା ମନ୍ତ୍ରଶାଳୟ ଦ୍ୱାରା ଆୟୋଜନ କରାଯାଉଛି କୋଇଲା ମନ୍ତ୍ରଶାଳୟ ସହ କୋଇଲା ଓ ପଥର କୋଇଲା ରାଷ୍ଟ୍ରାୟତ ଉଦ୍ୟୋଗ ଗୁଡ଼ିକ ମଧ୍ୟ କାର୍ଯ୍ୟକ୍ରମର ଆୟୋଜନ କରୁଛନ୍ତି ଏହି କାର୍ଯ୍ୟକ୍ରମରେ ଖଣି ନିକଟସ୍ଥ ଅଞ୍ଚଳ ବିଭିନ୍ନ କଲୋନୀ କାର୍ଯ୍ୟାଳୟ ଓ ଅନ୍ୟାନ୍ୟ ସ୍ଥାନରେ ବ୍ୟାପକ ବୃକ୍ଷ ରୋପଣ କାର୍ଯ୍ୟ କରାଯିବ ଅଧିକରୁ ଅଧିକ ବୃକ୍ଷ ରୋପଣ ପାଇଁ ଚାରାମାନ ବର୍ଷନ କରାଯିବ ଇକୋପାର୍କ ଓ ପର୍ଯ୍ୟଟନ ସ୍ଥଳୀଗୁଡ଼ିକରେ ଆମୋଦ ପ୍ରମୋଦ ଖେଳ କସରତ ୱାଟର୍ ସ୍କୋର୍ଟସ୍ ଓ ପକ୍ଷୀମାନଙ୍କୁ ଦେଖିବା ଭଳି ସୁବିଧାମାନ ରଖାଯିବ ଏହି ସ୍ଥାନଗୁଡ଼ିକ ଯୋଗୁଁ ରାଜସ୍ପ ଆଦାୟ ବୃଦ୍ଧି ପାଇବ ଓ ସ୍ଥାନୀୟ ଲୋକମାନଙ୍କୁ କାମଧନ୍ଦା ମିଳିପାରିବ ରାଜନାଥ ଏୟାର୍ଫୋସ୍ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଗତ କିଛି ମାସ ଧରି ଭାରତୀୟ ବିମାନ ବାହିନୀ ଏହାର କାର୍ଯ୍ୟଦକ୍ଷତା ବୃଦ୍ଧି କରିବା ଦିଗରେ ନେଇଥିବା ସକ୍ରିୟ ଭୂମିକାର ପ୍ରଶଂସା କରିଛନ୍ତି ସେ କହିଛନ୍ତି ବାଲାକୋଟ୍ରେ ବିମାନ ଆକ୍ରମଣ ସମୟରେ ବିମାନ ବାହିନୀ ଦ୍ୱାରା ଯେଭଳି ପେଷାଦାରିତାର ପ୍ରଦର୍ଶନ କରାଯାଇଥିଲା ତାହାର କୌଣସି ତୁଳନା ନାହିଁ ତାଛଡ଼ା ପୂର୍ବ ଲଦାଖର ଆଗୁଆ ଘାଟିଗୁଡ଼ିକରେ ସୈନ୍ୟ ଓ ସାଜସରଞ୍ଜାମ ପହଞ୍ଚାଇବାରେ ବିମାନ ବାହିନୀର ଭୂମିକାକୁ ମଧ୍ୟ ସେ ପ୍ରଶଂସା କରିଛନ୍ତି ଶ୍ରୀ ସିଂହ ନୂଆଦିଲ୍ଲୀରେ ବିମାନ ବାହିନୀ କମାଶ୍ରସ୍ ସମ୍ମିଳନୀକୁ ଉଦ୍ଘାଟନ କରିବା ଅବସରରେ ଏହା କହିଛନ୍ତି ଏହି ସମ୍ମିଳନୀ ତିନିଦିନ ଧରି ଚାଲିବ ପ୍ରକୃତ ନିୟନ୍ତ୍ରଣ ରେଖାଠାରେ ଉତ୍ତେଜନା ହ୍ରାସ ପାଇଁ ସମ୍ପ୍ରତି ଚାଲିଥିବା ଉଦ୍ୟମ ବିଷୟ ଉଲ୍ଲେଖ କରି ଯେକୌଣସି ପରିସ୍ଥିତିର ମୁକାବିଲା କରିବାକୁ ପ୍ରସ୍ତୁତ ରହିବା ପାଇଁ ସେ ବିମାନ ବାହିନୀକୁ କହିଛନ୍ତି କୋଭିଡ୍ ନାଇଷ୍ଟିନ୍ର ମୁକାବିଲାରେ ଏୟାର୍ଫୋର୍ସ୍ର ଅବଦାନକୁ ପ୍ରତିରକ୍ଷା ମନ୍ତ୍ରୀ ସ୍ୱାଗତ କରିଛନ୍ତି ପ୍ରତିରକ୍ଷା ଉତ୍ପାଦନ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବା ପାଇଁ ଆବଶ୍ୟକତା ପ୍ରତି ସେ ଗୁରୁତ୍ୱାରୋପ କରିଛନ୍ତି ଚିଫ୍ ଅଫ୍ ଡିଫେନ୍ ଷ୍ଟାପ୍ଙ୍କ ନିଯୁକ୍ତି ପରଠାରୁ ତିନୋଟି ଯାକ ବାହିନୀ ମଧ୍ୟରେ ଯେଭଳି ସମନ୍ୱୟ ରକ୍ଷା କରାଯାଉଛି ତାହାର ସେ ପ୍ରଶଂସା କରିଛନ୍ତି ଏହି ଅବସରରେ ଉଦ୍ବୋଧନ ଦେଇ ବିମାନ ବାହିନୀ ମ୍ରଖ୍ୟ ମାର୍ଶାଲ୍ ଆର୍କେ ଭଦୌରିଆ କହିଛନ୍ତି ବିମାନ ବାହିନୀ ଉଭୟ ସ୍ୱଚ୍ଚ ମିଆଦି ଓ ଦୀର୍ଘ ମିଆଦି ବିପଦଗୁଡ଼ିକର ମୁକାବିଲା ପାଇଁ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ଅଛି ସେ କହିଛନ୍ତି ଶତ୍ରୁ ପକ୍ଷର ଯେକୌଣସି ଆକ୍ରମଣକୁ ପ୍ରତିହତ କରିବାକୁ ବିମାନ ବାହିନୀର ବିଭିନ୍ନ ୟୁନିଟ୍ ସଦା ତପୂର ରହିଛନ୍ତି ବିମାନ ବାହିନୀର ବିଭିନ୍ନ ୟୁନିଟ୍ର ମୁତୟନ ଓ ପ୍ରସ୍ତୁତି ପାଇଁ ସେ ସମସ୍ତ କମାଣ୍ଡ ଗୁଡ଼ିକର ଭୂମିକାକୁ ସ୍ୱାଗତ କରିଛନ୍ତି କୌଣସି ପ୍ରତିକୂଳ ପରିସ୍ଥିତିର ସାମ୍ବା କରିବା ସମୟରେ ନିଜର ଦକ୍ଷତା ଉପରେ ଅଧିକ ଧ୍ୟାନ କେନ୍ଦ୍ରୀଭୂତ କରିବା ପ୍ରତି ସେ ଗୁରୁତ୍ୱାରୋପ କରିଛନ୍ତି ଆର୍ଏସ୍ ଓଥ୍ ଟେକିଂ ରାଜ୍ୟସଭା ଅଧ୍ୟକ୍ଷ ଏମ୍ ଭେଙ୍କୟା ନାଇଡୁ ନବନିର୍ବାଚିତ ରାଜ୍ୟସଭା ସାଂସଦମାନେ ସେମାନଙ୍କର କର୍ତ୍ତବ୍ୟ ନିର୍ବାହନ କରିବା ସମୟରେ ସଭାର ନିୟମ କାନୁନ୍ ଓ ପଦ୍ଧତିକୁ ଅନୁସରଣ କରିବା ପାଇଁ ପରାମର୍ଶ ଦେଇଛନ୍ତି ନବନିର୍ବାଚିତ ସଦସ୍ୟମାନଙ୍କୁ ଶପଥପାଠ କରାଇସାରି ଉଦ୍ବୋଧନ ଦେବା ଅବସରରେ ସେ ଏହା କହିଛନ୍ତି ଉଭୟ ସଭାଗୃହ ମଧ୍ୟରେ ଓ ସଭାଗୃହ ବାହାରେ ସେମାନେ ଉତ୍ତମ ଆଚରଣ ପ୍ରଦର୍ଶନ କରିବାକୁ ଶ୍ରୀ ନାଇଡୁ ସେମାନଙ୍କୁ ନିବେଦନ କରିଛନ୍ତି ଏହାଦ୍ୱାରା ଜନସାଧାରଣଙ୍କ ମନରେ ସଭାର ମର୍ଯ୍ୟଦା ଅକ୍ଷୁର୍ଣ୍ଣ ରହିବ ବୋଲି ଶ୍ୱୀ ନାଇଡ଼ କହିଛନ୍ତି କ୍ଷଶିକ ଲାଭ ପାଇଁ ରାଜ୍ୟସଭାର କାର୍ଯ୍ୟଧାରାରେ ବାଧା ସୃଷ୍ଟି ନ କରିବାକୁ ମଧ୍ୟ ସେ ସେମାନଙ୍କୁ ଅନୁରୋଧ କରିଛନ୍ତି ସାଂସଦମାନେ ସେମାନଙ୍କର ଗୁରୁଦାୟିତ୍ୱ ପ୍ରତି ସଚେତନ ରହି ଉଚ୍ଚସଦନର ମର୍ଯ୍ୟଦା ଅକ୍ଷ୍ରର୍ଣ୍ଣ ରଖିବା ସହ ଏହାପ୍ରତି କୌଣସି ଆଞ୍ଚ ନ ଆଣିବାକୁ ସେ କହିଛନ୍ତି

ଏହା ସହିତ ସେମାନେ ସ୍ୱାଧୀନତା ସଂଗ୍ରାମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ଘିଧାନ ପ୍ରଣୟନ ଓ ଏହାର କାର୍ଯ୍ୟଶୈଳୀ ଓ ଦେଶର ସଂସଦୀୟ ଅନୁଷ୍ଠାନଗୁଡ଼ିକର କାର୍ଯ୍ୟଶୈଳୀ ବିଷୟରେ ଅବଗତ ହେବାକୁ କହିଛନ୍ତି ଏଥିପାଇଁ ସେମାନଙ୍କୁ ବିଭିନ୍ନ ପୁସ୍ତକ ଅଧ୍ୟୟନ କରିବା ପାଇଁ ସେ ପରାମର୍ଶ ଦେଇଛନ୍ତି ଏହାପରେ ଶ୍ରୀ ନାଇଡ଼ୁ କୋଭିଡ୍ ନାଇଷ୍ଟିନ୍ର ମୁକାବିଲା ପାଇଁ କେନ୍ଦ୍ର ସରକାର ରାଜ୍ୟ ସରକାର ଚିକିତ୍ସା କ୍ଷେତ୍ରର କର୍ମଚାରୀ ଓ ଏହା ସହ ସମ୍ପୃକ୍ତ ଅନ୍ୟ ସମସ୍ତଙ୍କ ଉଦ୍ୟମକୁ ପ୍ରଶଂସା କରି ଖୁବ୍ ଶୀଘ୍ର କୋଭିଡ୍ ନାଇଷ୍ଟିନ୍କୁ ନିୟନ୍ତ୍ରଣ କରାଯିବା ପାଇଁ ଆଶାବ୍ୟକ୍ତ କରିଛନ୍ତି

ରାଜ୍ୟସଭା ଅଧ୍ୟକ୍ଷ ଏମ୍ ଭେଙ୍କୟା ନାଇଡୁ ସେମାନଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଥିଲେ

ପ୍ରଥମ ଥର ପାଇଁ ଦୁଇଟି ଅଧିବେଶନର ମଧ୍ୟବର୍ତ୍ତୀ କାଳୀନ ସମୟରେ ସଭାରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଛି କୋଭିଡ୍ ନାଇଷ୍ଟିନ୍ ଯୋଗୁଁ ଶାରିରୀକ ଦୂରତା ବଜାୟ ରଖିବା ଉଦ୍ଦେଶ୍ୟରେ ଏଭଳି କରାଯାଇଛି

ସେହି ରାଜ୍ୟଗୁଡ଼ିକ ମଧ୍ୟରେ ରାଜସ୍ଥାନ ପଞ୍ଜାବ ଗୁଜରାତ ଉତ୍ତର ପ୍ରଦେଶ ମହାରାଷ୍ଟ୍ର ଛତିଶଗଡ଼ ହରିଆଣା ଉତ୍ତରାଖଣ୍ଡ ଓ ବିହାର ଭଳି ରାଜ୍ୟମାନ ରହିଛି

ରାଜସ୍ଥାନରେ ପଙ୍ଗପାଳମାନଙ୍କୁ ଘଉଡ଼ାଇବା ପାଇଁ କୀଟନାଶକ ଔଷଧର ସିଞ୍ଚନ କରାଯାଉଛି ତାଛଡ଼ା ଏକ ବେଲ୍ ହେଲିକପ୍ଟରକୁ ମୁତୟନ କରାଯାଇଛି ଯାହା ମରୁଭୂମି ଅଞ୍ଚଳରୁ ପଙ୍ଗପାଳମାନଙ୍କୁ ଘଉଡ଼ାଇବା କାର୍ଯ୍ୟ କରୁଛି

ଏହାର ଫଳାଫଳ ଉତ୍ସାହ ଜନକ ରହିଥିବାର ଜଣାପଡ଼ିଛି ଗୁକରାତ ଉତ୍ତରପ୍ରଦେଶ ମଧ୍ୟପ୍ରଦେଶ ମହାରାଷ୍ଟ୍ର ଛତିଶଗଡ଼ ବିହାର ଓ ହରିଆଣାରେ ପଙ୍ଗପାଳମାନଙ୍କ ପ୍ରବେଶ ଯୋଗୁଁ ଫସଲର ବିଶେଷ କ୍ଷୟକ୍ଷତି ଘଟିନଥିବା ବିଷୟ ମନ୍ତ୍ରଣାଳୟ ଜଣାଇଛନ୍ତି ତେବେ ରାଜସ୍ଥାନର କିଛି କିଲ୍ଲାରେ ଅଞ୍ଚ ଫସଲ ନଷ୍ଟ ହୋଇଥିବାର କୁହାଯାଇଛି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

ଆମ ସମ୍ବାଦଦାତା ଜଣାଇଛନ୍ତି ଆରୋଗ୍ୟ ହାର ଦୃଷ୍ଟିରୁ ଦିଲ୍ଲୀ ଶୀର୍ଷସ୍ଥାନରେ ଥିବା ବେଳେ ତାହାପରକୁ ଲଦାଖ ତେଲଙ୍ଗାନା ହରିଆଣା ଓ ଆଶ୍ରାମାନ ଏବଂ ନିକୋବର ଦୀପପୁଞ୍ଜ ରହିଛି